ପିଏମ୍ ଗୁଜରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ନର୍ମଦା ଜିଲ୍ଲା ଅନ୍ତର୍ଗତ କେଭାଡ଼ିଆ କଲୋନିଠାରେ ଆୟୋଜିତ ପୁଲିସ୍ ମହାନିର୍ଦ୍ଦେଶକ ଓ ଆଇଜିମାନଙ୍କ ବାର୍ଷିକ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି ଏକତା ପ୍ରତିମୂର୍ତ୍ତି ବା ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ନିକଟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ ଶ୍ରୀ ମୋଦି ଆଜି ସେଠାରେ ପହଞ୍ଚୁଛନ୍ତି ଏକତାର ପ୍ରତିମୂର୍ତ୍ତିଠାରେ ଆୟୋଜିତ 'ଏକ୍ ଭାରତ ଶ୍ରେଷ୍ଠ ଭାରତ୍' ପ୍ୟାରେଡ୍ ଉହବରେ ଶ୍ରୀ ମୋଦି ଅଭିବାଦନ ଗ୍ରହଣ କରିଛନ୍ତି ଡିକ୍କିପି ମାନଙ୍କର ଏହି ବାର୍ଷିକ ସମ୍ମିଳନୀରେ ଦେଶର ବରିଷ୍ଣ ପୁଲିସ୍ ଅଧିକାରୀମାନେ ନିରାପତ୍ତା ସଂପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରିଥାନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଗତକାଲି ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ ଜାମ୍ଗୁ ଓ କାଶ୍ମୀରରେ ସନ୍ତାସବାଦ ସୀମାପାରି ଆତଙ୍କବାଦ ଏବଂ ଯୁବକମାନଙ୍କୁ ଧାର୍ମିକ କଠୋରବାଦ ଆଡ଼କୁ ନେବା ଲାଗି ଉଦ୍ୟମ ଆଦି ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା ହେବ ଶ୍ରୀ ମୋଦି ବିଜେପି ମହିଳା କର୍ମୀ ଓ ନେତାମାନଙ୍କୁ ଆସନ୍ତାକାଲି ଗାନ୍ଧିନଗର ନିକଟସ୍କୁ ଅଦାଲକ୍ ଗାଁଠାରେ ଉଦ୍ବୋଧନ ଦେବେ ପିଏମ୍ ସର୍ଦ୍ଦାର ପଟେଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକତା ପ୍ରତିମୂର୍ତ୍ତି ବା ଷ୍ଟାଚ୍ୟୁ ଅଫ୍ ୟୁନିଟ୍ଠାରେ ସର୍ଦ୍ଦାର ପଟେଲ୍ଙ୍କ ପ୍ରତି ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

କେଭାଡ଼ିଆ ଯାଇ ଏକତାର ପ୍ରତିମୂର୍ତ୍ତି ଦେଖିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି

ତାଙ୍କ ଆବେଦନରେ ଏଥିପାଇଁ ଯଥେଷ୍ଟ କାରଣ ଦର୍ଶାଯାଇନଥିବାର କୋର୍ଟ କହିଛନ୍ତି

ଏହାପରେ ସଜ୍ଜନ କୁମାର ଆତ୍ମସମର୍ପଣ ପାଇଁ ମାସେ ସମୟ ମାଗିଥିଲେ

ଅରୁଣାଳ ଗଡ଼କରୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଅରୁଣାଚଳ ପ୍ରଦେଶରେ ସଡ଼କ ମୌଳିକ ଢ଼ାଞ୍ଚା ଦ୍ରୁତ ପ୍ରଗତି ପଥରେ ଆଗେଇ ଚାଲିଛି

ଲୋହିତ ଓ ଦିବାଙ୍ଗ ନଦୀ ଉପରେ ଦୁଇଟି ସେତୁକୁ ସେ ଉଦ୍ଘାଟନ କରିଛନ୍ତି

ଜେଟ୍ଲୀ ରାହୁଲ ଜିଏସଟି ଏକକ ଜିଏସ୍ଟି ସଂକ୍ରାନ୍ତରେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କ ମନ୍ତବ୍ୟକୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ତୀବ୍ର ସମାଲୋଚନା କରିଛନ୍ତି ଶ୍ରୀ ଜେଟ୍ଲୀ କହିଛନ୍ତି ବିଳାସ ସାମଗ୍ରୀ ସହ ସାଧାରଣ ଲୋକମାନେ ବ୍ୟବହାର କରୁଥିବା ସାମଗ୍ରୀଗୁଡ଼ିକ ଉପରେ ଏକାପ୍ରକାର ଶୁଳ୍କ ଲାଗୁ କରାଯାଇପାରିବ ନାହିଁ

ଇ କମର୍ସ ପଲିସି ବାଣିଜ୍ୟ ତଥା ଶିଳ୍ପ ମନ୍ତ୍ରଣାଳୟ ଅନ୍ଲାଇନ୍ରେ ଖୁଚୁରା କ୍ଷେତ୍ରରେ ବ୍ୟବସାୟ ବୃଦ୍ଧି ପାଇଁ ଏକ ନୂଆ ଇ ବାଶିଜ୍ୟ ନୀତି ପ୍ରସ୍ତୁତ କରିଛନ୍ତି ଶିଳ୍ପ ବିକାଶ ସଚିବ ରମେଶ ଅଭିଶେକ ନ୍ତ୍ରଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଅନ୍ଲାଇନ୍ ଜରିଆରେ ଖୁଚୁରା ବ୍ୟବସାୟ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାଗ୍ରଡ଼ିକ ଦୂର କରିବା ପାଇଁ ସରକାର ଏକ ସଚିବସ୍ତରୀୟ ଗୋଷ୍ଠୀ ମଧ୍ୟ ଗଠନ କରିଛନ୍ତି ସିବିଡିଟି ଷ୍ଟାର୍ଟ୍ ଅପ୍ସ ଷ୍ଟାର୍ଟ୍ ଅପ୍ କମ୍ପାନି ଓ ପୁଞ୍ଜି ନିବେଶକାରୀମାନେ ସମ୍ମଖୀନ ହେଉଥିବା ଟିକସ ସମସ୍ୟାର ତଦାରଖ ପାଇଁ ଏକ ବିଶେଷଜ୍ଞ କମିଟି ସ୍ଥାପନ କରିବାକୁ ସରକାର ସ୍ଥିର କରିଛନ୍ତି ନୂଆଦିଲ୍ଲୀରେ ରାଜସ୍ୱ ବିଭାଗ ସଚିବ ଅକ୍ଷୟ ଭୂଷଣ ପାଣ୍ଡେ ଓ ଅନ୍ୟ ଅଧିକାରୀମାନଙ୍କର ଏକ ବୈଠକରେ ଏହି ନିଷ୍ପଭି ନିଆଯାଇଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏକ ବିବୃତ୍ତିରେ କହିଛି ସେହି କମ୍ପାନିଗୁଡ଼ିକ ବିରୁଦ୍ଧରେ ଆୟକର ଆଇନ ଅନୁସାରେ କୌଣସି କଠୋର ପଦକ୍ଷେପ ନିଆଯିବ ନାହିଁ ଆଇଆଇଟି ଓ ଆଇଆଇଏମ୍ ଗୁଡ଼ିକରୁ ମନୋନୀତ ବିଶେଷଜ୍ଞ କମିଟି ପ୍ରତ୍ୟକ ମାମଲା ଉପରେ ସୁପାରିଶ୍ କରିବେ

ଏସ୍ଡିଜି ଗୁଡ଼ିକ ହେଉଛି ଉଚ୍ଚାଭିଳାଷୀ ବିଶ୍ୱସ୍ତରୀୟ ଉନ୍ନୟନ ଆକାଂକ୍ଷା ଗୋଷୀ ଯାହା ସାର୍ବଜନୀନ କଲ୍ୟାଣ ସାମାଜିକ ଅର୍ଥନୈତିକ ଓ ସାଂସ୍କୃତିକ ଭିତ୍ତିକ ଭିନ୍ନଭିନ୍ନ ଭୌଗୋଳିକ ଅଞ୍ଚଳ ଉନ୍ନତି ପାଇଁ ଲକ୍ଷ୍ୟ ରଖିଛି ଏସ୍ଡିଜିକୁ ଦେଶରେ କାର୍ଯ୍ୟ କରିବା ପାଇଁ ନୀତି ଆୟୋଗକୁ ଦାୟିତ୍ୱ ଦିଆଯାଇଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଓ ପ୍ରତିଯୋଗିତାର ବିକାଶ ଦିଗରେ କାମ କରିବା ପାଇଁ ନୀତି ଆୟୋଗ ଏହା ମାଧ୍ୟମରେ ଲକ୍ଷ୍ୟ ରଖିଛି ଏମ୍ଇଏ ଜିନ୍ନା ହାଉସ୍ ମୁମ୍ୟାଇ ସ୍ଥିତ କିନ୍ନା ହାଉସ୍ ଭାରତ ସରକାରଙ୍କ ସମ୍ପତ୍ତି ଏବଂ ଏହାର ଆଧୁନିକିକରଣ କରାଯାଇ ସେଠାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରାଯିବ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଦେଶ ବିଭାଜନ ପୂର୍ବରୁ ଜିନ୍ନା ରହୁଥିବା ସେହି ଗୃହ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ସେ କହିଛନ୍ତି ନୂଆଦିଲ୍ଲୀରେ ଥିବା ହାଇଦ୍ରାବାଦ୍ ହାଉସ୍ ଭଳି ଜିନ୍ନା ହାଉସ୍ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ସେହିପରି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପର୍କରେ ସେ କହିଛନ୍ତି ଭାରତୀୟ ଦୂତାବାସ ପକ୍ଷରୁ ଲଣ୍ଡନର ଅଧିକାରୀମାନଙ୍କ ସହ କଥାବାର୍ତ୍ତା ଚାଲିଛି ଚାଇନା ଏଫଏମ୍ ଭିଜିଟ୍ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ୍ ୟି ଙ୍କ ସହ ଆଜି ପ୍ରଥମଥର ପାଇଁ ଭାରତ ଚୀନ ଉଚ୍ଚସ୍ତରୀୟ ସାଂସ୍କୃତିକ ଏବଂ ଅନ୍ତଃଦେଶୀୟ ଜନସଂପର୍କ ବୃଦ୍ଧି ବୈଠକରେ ସହଅଧ୍ୟକ୍ଷତା କରିବେ ଚୀନ୍ରେ ଅନୁଷ୍ଠିତ ହୋଇଥିବା ଏସ୍ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ଏଭଳି ବୈଠକ ଲାଗି ସମ୍ମତି ପ୍ରକାଶ କରିଥିଲେ

କେ ଚନ୍ଦ୍ରଶେଖର ରାଓ ମନ୍ତ୍ରିମଣ୍ଡଳରେ ସେ ଏକାକୀ ମନ୍ତ୍ରୀ ରହିଛନ୍ତି ଗତ ସପ୍ତାହରେ ସେ ଶ୍ରୀରାଓଙ୍କ ସହ ଶପଥ ନେଇଥିଲେ ପୂର୍ବତନ ସରକାରରେ ସେ ଉପମୁଖ୍ୟମନ୍ତ୍ରୀ ଥିଲେ ଓ ରାଜସ୍ୱ ବିଭାଗ ତାଙ୍କ ଅଧୀନରେ ଥିଲା ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ସଂଖ୍ୟା କମ୍ କରିବାକୁ ପ୍ରାଧାନ୍ୟ ଦିଆଯିବ

ଡବୂବି ଏଚ୍ସି ୟାତ୍ରା ପଶ୍ଚିମବଙ୍ଗରେ ବିଜେପି ରଥଯାତ୍ରାକୁ ଅନୁମତି ପ୍ରଦାନ କରି ଏକ ଜଶିକିଆ ଖଣ୍ଡପୀଠ ଦେଇଥିବା ରାୟକୁ ଚାଲେଞ୍ଜ କରି ପଶ୍ଚିମବଙ୍ଗ ସରକାର କୋଲକାତା ହାଇକୋର୍ଟରେ ଏକ ଆବେଦନ କରିଛନ୍ତି ଏହା ଉପରେ ତୁରନ୍ତ ଶୁଣାଣି କରାଯିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି ଆବେଦନ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଥିଲେ ଓ ବିଜେପିକୁ ଏହାର ନକଲ ଦେବା ପାଇଁ କହିଥିଲେ ଏହାପରେ ଆବେଦନର ଶୁଶାଣି ଆରମ୍ଭ ହେବ ବୋଲି ଅଦାଲତ କହିଥିଲେ ଜଷ୍ଟିସ୍ ତପବ୍ରତ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ଜଣିକିଆ ଖଣ୍ଡପୀଠ ଗତକାଲି ବିଜେପିର ରଥଯାତ୍ରା କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିଥିଲେ ପ୍ରେଜ୍ ଚୀନ୍ ଏଫ୍ଏମ୍ ଚୀନ୍ ବୈଦେଶିକ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପଦେଷ୍ଟା ୱାଙ୍ଗ ୟି ଆଜି ସକାଳେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ଶ୍ରୀ କୋବିନ୍ଦ ଓ ଶ୍ରୀ ୟି ଭାରତ ଓ ଚୀନ୍ ମଧ୍ୟରେ ଲୋକସଂପର୍କ ବୃଦ୍ଧି ପାଇଁ ଉପାୟ ଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି

ନୋଇଡାରେ ଭାରତୀୟ ଔଷଧ କଂଗ୍ରେସରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଗ୍ରାମୀଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜୀବନ ରକ୍ଷାକାରୀ ଔଷଧ ଓ ପ୍ରତିଷେଧକ ଟୀକା ଆଦି ପ୍ରତି ନୀତି ନିର୍ଦ୍ଧାରକ ଓ ଔଷଧ କମ୍ପାନିମାନେ ଦୂଷ୍ଟିଦେବା ଆବଶ୍ୟକ ସେ ପୁଣି କହିଛନ୍ତି ବଜାରରେ ପ୍ରଜାତି ଔଷଧ ଶୀଘ୍ର ଉପଲବ୍ଧ କରାଇବା ପ୍ରତି ମଧ୍ୟ ଆଲୋକପାତ କରିବା ଉଚିତ ଔଷଧ ଉତ୍ପାଦନ କ୍ଷେତ୍ର ଅନ୍ୟ କ୍ଷେତ୍ରଗୁଡ଼ିକ ତୁଳନାରେ ଭଲ ପ୍ରଦର୍ଶନ କରି ଅଧିକ ଅଭିବୃଦ୍ଧି ହାସଲ କରୁଥିବାରୁ ଉପରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିଛନ୍ତି